ସେହିପରି ଉଚ୍ଚଶିଷାମନ୍ତୀ ଡକ୍ଟର ଅରୁଣ କୁମାର ସାହୁ ଭିଡିଓ କନ୍ଫରେନ୍ବିଂ ମାଧ୍ଧମରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ

ଆମ ରାୟଗଡା ଜିଲ୍ଲା ସମ୍ୟାଦଦାତା ଜଶାଇଛନ୍ତି ଯେ ପ୍ରବାସୀ ଓଡିଆମାନେ ଜିଲ୍ଲାକୁ ଫେରିବାରେ ଲାଗିଛନ୍ତି

ସମସ୍ତଙ୍କୁ କ୍ୱାରେକ୍କାଇନରେ ରଖାଯାଇଛି ବୋଲି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶଶାଙ୍କଶେଖର ମିଶ୍ର କହିଛନ୍ତି

ଏବେ ଟ୍ରେନ ଗୁଡିକରେ ଥିବା ବର୍ଥ ଓ ସ୍କିପର ସିଟ୍ ସଂଖ୍ୟା ସହ ଯାତ୍ରୀଙ୍କ ସଂଖ୍ୟା ସମାନ ରହିବ ଅନ୍ତିମ ରହଶୀ ସ୍ଚଳ ବ୍ୟତୀତ ଯାତ୍ରା କରୁଥିବା ରାକ୍ୟର ଆଉ ତିନୋଟି ସ୍ଥାନରେ ସମ୍ମୁକ୍ତ ଟ୍ରେନ ରହିବ